ଏଥିରେ ପାକିସ୍ତାନର ଏକ ବିମାନକୁ ଭାରତୀୟ ସେନା ଧ୍ୱଂସ କରିଦେଇଥିବା ଜଣାପଡ଼ିଛି

ସେହିପରି ଖୋର୍ଦ୍ଧା ଜୟୀରାଜଗୁର୍ ଭବନ ସମ୍ମଖରେ ଏକ ସଭା ଅନୁଷିତ ହୋଇଥିଲା

ଏଥିରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ସେହିପରି ନବରଙ୍ଙପୁର କିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସ୍ରାନରେ କମଳ ଦୀପାବଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

ସେଠାରେ ଆୟୋଜିତ ଏକ ମହିଳା ସଶକ୍ତିକରଣ ମହାସମାବେଶରେ ସେ ଯୋଗ ଦେଇଥିଲେ

ଆସନ୍ତାକାଲି ପୂର୍ବାହ୍ବରେ ଏହି କାର୍ଯ୍ୟକ୍ରମ ଖଣ୍ଡଗିରି ଛକଠାରେ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି

ନିର୍ଦ୍ଦିଷ୍ ସମୟସୀମାରେ କାର୍ଯ୍ୟ ଶେଷ କରିବା ପାଇଁ ଏନ୍ଏଚ୍ଏଆଇ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି